ପିଏମ୍ କିଲୋସ୍କର ଉଦ୍ୟୋଗ ଜଗତକୁ କେନ୍ଦ୍ର ସରକାର ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବେ ବୋଲି ଦେଶର ତୁଙ୍ଗ ଶିଳ୍ପପତିମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିଶ୍ରତି ଦେଇଛନ୍ତି ସେ କହିଛନ୍ତି ଯେ କେତେକ ଅସାଧୁ ଓ ଦୁର୍ନୀତିଗ୍ରସ୍ତ ଉଦ୍ୟୋଗୀଙ୍କ ବିରୁଦ୍ଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କିନ୍ତୁ ଏହାର ଅର୍ଥ ନୁହେଁ ଯେ ସରକାର ଶିଳ୍ପ ଓ ଉଦ୍ୟୋଗ ବିରୋଧୀ ଏଥିପାଇଁ ସରକାରଙ୍କୁ ଶିଳ୍ପ ବିରୋଧୀ କହିବା ଅନୁଚିତ ଭାରତରେ ବାଣିଜ୍ୟ ବ୍ୟବସାୟକୁ ସୁଗମ କରିବା ପାଇଁ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସ୍କଚନା ଦେଇଛନ୍ତି ଭାରତୀୟ ଅର୍ଥନୀତି ବଡ଼ ସଫଳତା ଆଡ଼କୁ ଆଗଉଛି ଏବଂ ଆର୍ଥିକ ସ୍ଥିତି ଆହୁରି ଉନ୍ନତ ହେବ ବୋଲି ସେ ଉଦ୍ୟୋଗପତିମାନଙ୍କୁ ଆଶ୍ୱାସନା ଦେଇଛନ୍ତି ନୂଆଦିଲ୍ଲୀଠାରେ ବିଶିଷ୍ଟ ଉଦ୍ୟୋଗୀ କିର୍ଲୋସ୍କାର ଭ୍ରାତାଙ୍କ ଜନ୍ମ ଶତବାର୍ଷିକ ସମାରୋହ ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ଅର୍ଥନୀତିକୁ ପାଞ୍ଚ ଟ୍ରିଲିୟନ୍ ଡଲାରରେ ପହଞ୍ଚାଇବା ଭାରତର ଲକ୍ଷ୍ୟ ଏହି ଲକ୍ଷ୍ୟ ହାସଲରେ ଉଦ୍ୟୋଗ ଜଗତର ବଡ଼ ଭୂମିକା ରହିଛି ଉଉମ ଶିଳ୍ପ ଓ ବ୍ୟବସାୟ ବାତାବରଣ ସୂଷ୍ଟି ନ ହେଲେ ଏହି ସ୍ୱପ୍ନ ସାକାର ହୋଇପାରିବ ନାହିଁ ସେ ଦୃଷ୍ଟିରୁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ବିଭିନ୍ନ ସଂସ୍କାରବାଦୀ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଉଦ୍ୟୋଗ ଜଗତ ଏହାର ସୁଯୋଗ ନେଇ ନିଷ୍ଠାର ସହିତ କାମ କରିବା ସହ ଉତ୍ତମ ପ୍ରଦର୍ଶନ କରିବାକୁ ସେ ପରାମର୍ଶ ଦେଇଛନ୍ତି ପିଏମ୍ ନୀତି ଆସନ୍ତା ଗୁରୁବାର ନୀତି ଆୟୋଗର ବିଶେଷଜ୍ଞମାନଙ୍କର ଏକ ବୈଠକ ଅନୁଷ୍ଠିତ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଦେଶର ଅର୍ଥନୀତି ସମ୍ପର୍କରେ ଆଲୋଚନା କରାଯିବାର ସମ୍ଭାବନା ରହିଛି ଏହି ବୈଠକରେ ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ କାନ୍ତ ଏବଂ ଅନ୍ୟାନ୍ୟ ଅଧିକାରୀ ଯୋଗଦେବେ

ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଅର୍ଥନୀତି ସମ୍ମୁଖୀନ ହେଉଥିବା ପ୍ରତିବନ୍ଧକ ଓ ନିଯୁକ୍ତି ପ୍ରସଙ୍ଗ ଉପରେ ଦେଶର ଶିଳ୍ପପତିମାନଙ୍କ ସହ ଆଲୋଚନା କରି ସମାଧାନ ସୂତ୍ର ମାଗିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ଫେବୃୟାରୀ ପହିଲାରେ ତାଙ୍କର ଦ୍ୱିତୀୟ ବଜେଟ୍ ଉପସ୍ଥାପନ କରିବେ ଏଥିରେ ଅଭିବୃଦ୍ଧି ବଢ଼ାଇବାକୁ ଉଦ୍ୟମ କରାଯିବ ବୋଲି ସେ ସୂଚନା ଦେଇଛନ୍ତି

ତେବେ କଂଗ୍ରେସ ଦଳ କୌଣସି ଆସନ ଅକ୍ତିଆର କରିବାରେ ସକ୍ଷମ ହୋଇନଥିଲା

ଶିଶୁମାନଙ୍କର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବା ପାଇଁ ନିୟମିତ ଭାବେ ସେମାନଙ୍କ ଟିକାକରଣ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ବ୍ୟବସ୍ଥା କରିବା ଏହି କାର୍ଯ୍ୟକ୍ରମ ଲକ୍ଷ୍ୟ

ଏହି କାର୍ଯ୍ୟକ୍ରମରେ ଦେଶର ଦୂରଦୂରାନ୍ତ ଓ ଅଗମ୍ୟ ଅଞ୍ଚଳରେ ବାସ କରୁଥିବା ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ଟୀକା ଏବଂ ଅନ୍ୟାନ୍ୟ ପ୍ରତିଷେଧକ ଇଞ୍ଜେକସନ୍ ଦେବା ସଙ୍ଗେ ସଙ୍ଗେ ଔଷଧପତ୍ର ପ୍ରଦାନ କରାଯିବ

ଜନ୍ମରୁ ଦୁଇ ବର୍ଷ ପର୍ଯ୍ୟନ୍ତ ଯେଉଁ ଶିଶୁ ଏବଂ ଗର୍ଭବତୀ ମହିଳାମାନେ ନିୟମିତ ଟୀକାକରଣ ଏବଂ ସରକାରୀ ସ୍ୱାସ୍ଥ୍ୟସେବାର ବାହାରରେ ରହିଛନ୍ତି ସେମାନଙ୍କୁ ଏହି ସୁବିଧା ପହଞ୍ଚାଇବା ମିଶନ୍ ଇନ୍ଦ୍ରଧନୁଶ ଟୁ ଜିରୋର ଲକ୍ଷ୍ୟ

ଗତବର୍ଷ ହୋଇଥିବା ପ୍ରାକୃଥିକ ବିପଦ ଜନିତ କ୍ଷୟକ୍ଷତି ନିମନ୍ତେ ଏହି ଅର୍ଥ ଯୋଗାଣର ବ୍ୟବସ୍ଥା କରାଯାଇଛି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏ ସଂକ୍ରାନ୍ତ ଉଚ୍ଚସ୍ତରୀୟ ବୈଠକରେ ଏହି ଅର୍ଥ ସହାୟତା ବ୍ୟବସ୍ଥାକୁ ଅନୁମୋଦନ କରାଯାଇଛି ଯେଉଁସବୁ ରାଜ୍ୟ ଏହି ସହାୟତା ପାଇବେ ସେଗୁଡ଼ିକ ହେଲା ଆସାମ ହିମାଚଳ ପ୍ରଦେଶ କର୍ଷ୍ଣାଟକ ମଧ୍ୟପ୍ରଦେଶ ମହାରାଷ୍ଟ୍ର ତ୍ରିପୁରା ଓ ଉତ୍ତରପ୍ରଦେଶ ଜାତୀୟ ବିପର୍ଯ୍ୟୟ ପ୍ରସମନ ପାଖି ଯୋଜନାରେ ଏହି ଅର୍ଥ ଦିଆଯାଇଛି ବୈଠକରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଉପସ୍ଥିତ ଥିଲେ

ଏହାଛଡ଼ା ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଅନ୍ୟାନ୍ୟ ସାହାଯ୍ୟ ସହଯୋଗ କାରି ରଖିଛନ୍ତି ବୋଲି ବୈଠକରେ ମତପ୍ରକାଶ ପାଇଛି ନାଟୋ ଇରାନ୍ ଆମେରିକାର କ୍ଷେପଶାସ୍ତ୍ର ମାଡ଼ରେ ଇରାନ୍ର ଜଣେ ବରିଷ୍ଣ ସେନାଧ୍ୟକ୍ଷ ନିହତ ହେବା ପରେ ଉପସାଗରୀୟ ଅଞ୍ଚଳରେ ଯେଉଁ ଉତ୍ତେଜନା ସୃଷ୍ଟି ହୋଇଛି ତାହାକୁ ଅଧିକ ଉଉଭେଜିତ କରିବା ଏବଂ ହିଂସାକାଣ୍ଡ ସୃଷ୍ଟି ନ କରିବା ପାଇଁ ତେହେରାନ କର୍ତ୍ତପକ୍ଷଙ୍କୁ ନାଟୋ ମୁଖ୍ୟ କେନ୍ନ ଷ୍ଟୋଲଟନବର୍ଗ ସତର୍କ କରାଇ ଦେଇଛନ୍ତି ପଶ୍ଚିମ ଏସିଆର ନିରାପତ୍ତା ପରିସ୍ଥିତି ସମ୍ପର୍କରେ ନାଟୋର ସଦର କାର୍ଯ୍ୟାଳୟ ବ୍ରସେଲ୍ଟଠାରେ ସହଯୋଗୀ ରାଷ୍ଟ୍ରମାନଙ୍କର ରାଷ୍ଟ୍ରଦ୍ରତାମାନଙ୍କ ସହ ସମୀକ୍ଷା କରିବା ପରେ ସେ ସାମ୍ଭାଦିକମାନଙ୍କୁ କହିଛନ୍ତି ଯେ ସେଠାକାର ସ୍ଥିତି ଅତି ସ୍ୱର୍ଶକାତର ରହିଛି ଏଭଳି ଅବସ୍ଥାରେ ଉତ୍ତେଜନାମୂଳକ କାର୍ଯ୍ୟାନୁଷାନ ପରିସ୍ଥିତିକୁ ଅଧିକ ବିଗାଡ଼ିବାର ଆଶଙ୍କା ରହିଛି ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ନଯିବା ପାଇଁ ଇରାନ୍ ସଂଯମ ଆଚରଣ କରୁ ବୋଲି ସେ କହିଛନ୍ତି ସୂଚନା ଯୋଗ୍ୟ ଯେ ଇରାନର ବରିଷ୍ଠ ସେନାଧ୍ୟକ୍ଷ କାସିମ୍ ସୋଲେମାନି ବାଗଦାଦଠାରେ ଆମେରିକୀୟ କ୍ଷେପଣାସ୍ତ୍ର ମାଡ଼ରେ ନିହତ ହେବା ପରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ସେ ବିଷୟରେ ନାଟୋ ମେଣ୍ଟଭୁକ୍ତ ଦେଶଗୁଡ଼ିକର ବୈଦେଶିକ ମନ୍ତ୍ରୀମାନଙ୍କର ଏକ ଜରୁରି ବୈଠକ ଅନୁଷ୍ଠିତ ହୋଇଥିଲା ଏଥିରେ କେଉଁ ପରିସ୍ଥିତିରେ ଆମେରିକା ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ସେ ସମ୍ପର୍କରେ ସହଯୋଗୀ ଦେଶମାନଙ୍କୁ ବୁଝାଇଥିଲା

ତେବେ ଏହି ଆକ୍ରମଣ ନିଷ୍କଭି ନାଟୋର ନୁହେଁ ଏହା ଆମେରିକାର ସମ୍ପର୍ଣ୍ଣ ନିଜସ୍ୱ ବୋଲି ଶ୍ରୀ ଷ୍ଟୋଲଟନବର୍ଗ କହିଛନ୍ତି ତେବେ ନାଟୋର ଅନ୍ୟ ସଦସ୍ୟମାନେ ପଶ୍ଚିମ ଏସିଆରେ ଇରାନ୍ର କାର୍ଯ୍ୟକଳାପ ନେଇ ଆପଭି ଉଠାଇଛନ୍ତି ସେମାନେ କହିଛନ୍ତି ଯେ ଏହି ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରି ଇରାନ୍ ଯେଉଁ କାର୍ଯ୍ୟ ସବୁ କରୁଛି ତାହା କାହାରି ଉପକାରରେ ଆସିବ ନାହିଁ ଅପର ପକ୍ଷରେ ଇରାନ୍ କହିଛି ଯେ ସୁଲେମାନିଙ୍କ ହତ୍ୟାର ପ୍ରତିଶୋଧ ନିଆଯିବ ତେଣେ ଆମେରିକା ରାଷ୍ଟ୍ରପତି ଡୋନାଲୁ ଟ୍ରମ୍ପ୍ କହିଛନ୍ତି ଯେ ତାଙ୍କ ଦେଶର କୌଣସି ନାଗରିକ ଏବଂ ଅନୁଷ୍ଠାନ ଉପରେ ଇରାନ୍ ଯଦି ଆକ୍ରମଣ କରେ ତେବେ ଦୂଢ଼ ଜବାବ ଦିଆଯିବ

ଏହି ଶୁଣାଣି ବେଳେ ମୁସଲମାନ ଓ ପାର୍ସି ମହିଳାଙ୍କ ପ୍ରତି ହେଉଥିବା ପାତର ଅନ୍ତର ପ୍ରସଙ୍ଗର ମଧ୍ୟ ଶୁଣାଣି କରାଯିବ

ଡବ୍ୟୁବି ଗଙ୍ଗାସାଗର ଗଙ୍ଗାସାଗର ମେଳାର ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ ପଶ୍ଚିମବଙ୍ଗ ସରକାର ପାଞ୍ଚ ଲକ୍ଷ୍ୟ ଟଙ୍କାର ବିମା ବ୍ୟବସ୍ଥା କରିଛନ୍ତି ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଗଙ୍ଗାସାଗର ମେଳାରେ ପାନୀୟ ଜଳ ଯୋଗାଣ ପରିମଳ ବ୍ୟବସ୍ଥା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗଇ ଦେବାକୁ କାର୍ଯ୍ୟ ଆରମ୍ଭ ହୋଇଛି ସେ ଏହି ଅବସରରେ ଦକ୍ଷିଣ ଚବିଶ ପ୍ରଗଣା ଜିଲ୍ଲା ଅନ୍ତର୍ଗତ କାକଦ୍ୱୀପଠାରେ ଅନୁଷ୍ଠିତ ଏକ ପ୍ରସ୍ତୁତି ବୈଠକରେ ସମୀକ୍ଷା କରିଥିଲେ ମକର ସଂକ୍ରାନ୍ତୀ ଅବସରରେ ଲକ୍ଷ୍ୟ ଲକ୍ଷ୍ୟ ତୀର୍ଥଯାତ୍ରୀ ଗଙ୍ଗାସାଗରରେ ବୁଡ଼ ପକାଇ କପିଳମୂନୀ ମନ୍ଦିରରେ ପ୍ରଜାର୍ଚ୍ଚନା କରିଥାନ୍ତି ୟୁଏସ୍ ଇରାକ୍ ଇରାକ୍ରୁ ନିଜ ସୈନ୍ୟଙ୍କୁ ପ୍ରତ୍ୟାହାର କରିନେବା ପାଇଁ ଆମେରିକା ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି ଏ ସମ୍ପର୍କରେ ଇରାକ୍ ସରକାରଙ୍କୁ ଆମେରିକା ବିଧିବଦ୍ଧ ଭାବେ ଅବଗତ କରାଇଛି ଇରାନ୍ର ତୁଙ୍ଗ ସାମରିକ କମାଶ୍ଡର କାସିମ୍ ସୋଲେମାନଙ୍କୁ ହତ୍ୟା କରାଯିବା ପରେ ତୁରନ୍ତ ଆମେରିକୀୟ ସୈନ୍ୟ ଇରାକ୍ ଛାଡ଼ିବାକୁ ବାଗଦାଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା ଏଥିପାଇଁ ଦେଶର ପାର୍ଲାମେଣ୍ଟରେ ମଧ୍ୟ ଏକ ପ୍ରସ୍ତାବ ଗୃହିତ ହୋଇଥିଲା ଇରାକ୍ରେ ଥିବା ଆମେରିକୀୟ ଟାକ୍ଫୋର୍ସର ମୁଖ୍ୟ ବ୍ରିଗେଡିୟର୍ ଜେନେରାଲ୍ ୱିଲିୟମ୍ ସିଲି ତାଙ୍କ ସୈନ୍ୟ ପ୍ରତ୍ୟାହାର ସଂକ୍ରାନ୍ତ ଏକ ଚିଠି ଇରାକ୍ର ମିଳିତ ସାମରିକ କମାଣ୍ଡଙ୍କୁ ପ୍ରଦାନ କରିଛନ୍ତି ଗୋଟିଏ ସପ୍ତାହ ମଧ୍ୟରେ ଆମେରିକୀୟ ସୈନ୍ୟ ଇରାକ୍ ଛାଡ଼ିବେ ବୋଲି ଏହି ଚିଠିରେ କୁହାଯାଇଛି

ନିରାପଦରେ ଇରାକ୍ ଛାଡ଼ିବା ପାଇଁ ଆମେରିକୀୟ ସେନା ପକ୍ଷରୁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଉଛି

ଉଭୟ ଦେଶ ମଧ୍ୟରେଗ ଗତ ରବିବାର ଦିନ ହେବାକୁ ଥିବା ପ୍ରଥମ ଟି ଟୋର୍ଣ୍ଣି ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଯାଇଥିଲା ଆଜିର ମ୍ୟାଚ୍ ଉପରେ ବର୍ଷା ବିପଦ ନ ଥିବା କୁହାଯାଇଛି ଆହତ କନିତ କାରଣରୁ କେତେଗୁଡ଼ିଏ ମ୍ୟାଚ୍ରୁ ବାଦ୍ ପଡ଼ିଥିବା ଶିଖର ଧାଓ୍ପନ ଓ ଯଶପ୍ରୀତ ବୁମରା ପୁଣିଥରେ ଦଳକୁ ଫେରିଛନ୍ତି ଉଭୟ ହିନ୍ଦୀ ଓ ଇରାଜୀ ଭାଷାରେ ଏହି ମ୍ୟାଚ୍ର ପ୍ତ୍ୟକ୍ଷ ଦର୍ଶୀ ଧାରାବିବରଣୀ ଆକାଶବାଣୀ ପ୍ରଚାର କରିବ